ଇସି ରିଭ୍ର୍ୟ ମିଟିଂ ନିର୍ବାଚନ କମିଶନ୍ ର ଏକ ଦଳ ଆଜି ତାମିଲ୍ନାଡୁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଚେନ୍ନାଇରେ ଏକ ବୈଠକ ଡକାଇଛନ୍ତି ନିର୍ବାଚନ କମିଶନର୍ ଅଶୋକ ଲାବାସା ଓ ସୁଶିଲ୍ ଚନ୍ଦ୍ରା ଆଜି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ବିଚାର ବିମର୍ଶ କରିବେ ପରେ ସେମାନେ ପୁଲିସ୍ ଏସ୍ପି ଓ କିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବେ ସପ୍ତଦଶ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ୍ଦ୍ୱାରା ରାଜ୍ୟରେ ଏହା ପ୍ରଥମ ସମୀକ୍ଷା ବୈଠକ ହେବ ବିଭିନ୍ନ ଛୋଟ ଛୋଟ ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନ ଚିହ୍ନ ବଣ୍ଟନକୁ ନେଇ ବିବାଦ ସମାଧାନ ହୋଇଯିବା ପରେ ନିର୍ବାଚନ ପାଇଁ ସାଜ ସରଞ୍ଜାମ ଓ ନିରାପଭା ବାହିନୀ ଯବାନମାନଙ୍କ ମୁତୟନ ଉପରେ ବର୍ତ୍ତମାନ ଧ୍ୟାନ କେନ୍ଦ୍ରୀଭୂତ ହେବ

ଜେକେ ସିଇଓ ଜନ୍ମୁ କାଶ୍ମୀରରେ ମୁଖ୍ୟ ନିର୍ବାଚନ ଅଫିସର ଶୈଳେନ୍ଦ୍ର କୁମାରଙ୍କୁ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ଓ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ କରାଯାଇଥିବା ବ୍ୟବସ୍ଥା ସଂକ୍ରାନ୍ତରେ ସବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି ମୁଖ୍ୟ ନିର୍ବାଚନ ଅଫିସର କାଶ୍ମୀର ଜନ୍ମୁ ଓ ଲଦାଖ୍ର ଡିଭିଜନାଲ୍ କମିଶନର୍ ଓ ଅନ୍ୟ ବରିଷ୍ଣ ଅଫିସରମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ର ବିଶେଷକରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେଉଥିବା ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଡିଭିଜନାଲ୍ କମିଶନର୍ମାନେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ସେଗୁଡ଼ିକରେ ଗ୍ରହଣ କରାଯାଇଥିବା ଆବଶ୍ୟକୀୟ ସୁବିଧା ବିଷୟରେ ଜଣାଇଛନ୍ତି

ପାଶିଘାଟ୍ ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ ରାଜ୍ୟର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ସେମାନଙ୍କ ସହଯୋଗ ଯୋଗୁଁ ସେ ରାଜ୍ୟରେ ବିକାଶ କାର୍ଯ୍ୟ କରିପାରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅରୁଣାଚଳ ପ୍ରଦେଶର ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ରରେ ଯେପରି ଏନ୍ଡିଏ ସରକାର କ୍ଷମତାକୁ ଆସିବ ତାହା ଲୋକମାନଙ୍କୁ ନିଶ୍ଚିତ କରିବାକୁ ହେବ ସେ କହିଛନ୍ତି ଅର୍ଶାଚଳ ପ୍ରଦେଶ ଓ ସମଗ୍ର ଉତ୍ତର ପୂର୍ବାଞ୍ଚଳକୁ ପୂର୍ବ ଏସିଆ ପାଇଁ ପ୍ରବେଶ ପଥ ଭାବେ ବିକଶିତ କରିବାକୁ ବିକେପି ଚାହେଁ ଶ୍ରୀ ମୋଦି କହିଛନ୍ତି ନୂଆ ଅରୁଣାଚଳ ପ୍ରଦେଶ ପାଇଁ ତାଙ୍କର ବିଜନ ମଧ୍ୟରେ ଯୋଗାଯୋଗ ସମ୍ଭଳ ଓ ସମ୍ମାନ ସ୍ଥାନ ପାଇଛି ତାଙ୍କ ସରକାର କୃଷକମାନଙ୍କୁ କେବେ ଠକି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ବିହନରୁ ବଜାର ପର୍ଯ୍ୟନ୍ତ ବ୍ୟବସ୍ଥାକୃ ଲାଗ୍ର କରିଛି ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା କାର୍ଯ୍ୟକାରୀ କରିଛି କଂଗ୍ରେସର ନିର୍ବାଚନ ଇସ୍ତାହାର ଉପରେ ମନ୍ତବ୍ୟ ଦେଇ ସେ ଏହାକୁ ଛଳନାର ଦସ୍ତାବିଜ୍ ବୋଲି ଆଖ୍ୟା ଦେଇଛନ୍ତି ସେ କହିଛନ୍ତି କଂଗ୍ରେସ ଭଳି ପାର୍ଟିର ନିର୍ବାଚନ ଇସ୍ତାହାର ମଧ୍ୟ ଅଶୁଦ୍ଧ ଓ ମିଥ୍ୟା ପ୍ରତିଶ୍ରତିରେ ପରିପ୍ରର୍ଣ୍ଣ

ପୂର୍ବତନ ମନ୍ତ୍ରୀ ପବନ କୁମାର ବଂଶଲ୍ଙ୍କୁ ଚଣ୍ଡୀଗଡ଼ରୁ ପୁନର୍ବାର ମନୋନୀତ କରାଯାଇଛି

ଗଭ୍ଟ୍ କେକେ ପସିସି ଜନ୍ମୁ କାଶ୍ମୀର ପ୍ରକଳ୍ପ ନିର୍ମାଣ ନିଗମରେ ହୋଇଥିବା ବଡ଼ ବଡ଼ ଦୂର୍ନୀତିର ତଦନ୍ତ କମ୍ମୁ କାଶ୍ମୀର ପୁଲିସ୍ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ସରକାର ନିଷ୍ପଭି ନେଇଛନ୍ତି ଏକ ବିବୂଭିରେ କୁହାଯାଇଛି ସଙ୍ଗଠନରୁ ଦୁର୍ନୀତି ଲୋପ କରିବା ଓ ବେଆଇନ ଭାବେ ହେଉଥିବା ନିଯୁକ୍ତିକୁ ରୋକିବା ଏବଂ ସ୍ୱଚ୍ଚତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ଜେକେପିସିସିର କାର୍ଯ୍ୟଶୈଳୀ ଉପରେ ବିଭିନ୍ନ ମହଲରୁ ଅନେକ ଅଭିଯୋଗ କରାଯାଇଥିଲା

ଭାରତ ପକ୍ଷରୁ ଅନୁରୋଧ କରାଯିବା ପରେ ନିସାର ତାନ୍ତେକୁ ୟୁଏଇ ଅଧିକାରୀ ଅଟକ ରଖିଥିଲେ ଏନ୍ଆଇଏ ଦ୍ୱାରା ଏହି ମାମଲାର ତଦନ୍ତ ଚାଲିଛି ଏବଂ ଏନ୍ଆଇଏ ନିସାର ତାନ୍ତ୍ରେକୁ ନିଜ ହାଜତକୁ ନେଇଛି

ନିଜାମାବାଦ ଲୋକସଭା ଆସନରେ ସୁଚାରୁରୂପେ ମତଦାନ କାର୍ଯ୍ୟ ସମ୍ପନ୍ନ କରିବାଲାଗି ନିର୍ବାଚନ କର୍ଭ୍ ପକ୍ଷ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବ୍ୟବସ୍ଥାର ଯାଞ୍ଚ ପାଇଁ ଗତକାଲି ବରିଷ୍ଠ ଅଫିସରମାନଙ୍କର ଏକ ଦଳ ସେଠାରେ ପହଞ୍ଚୁଛନ୍ତି

ଏହି ପର୍ଯ୍ୟାୟରେ ଗୌହାଟୀ ବାର୍ପେଟା ଧୁବ୍ରି ଓ କୋକ୍ରାଝର ଆସନରେ ମତଦାନ ହେବ ଏନ୍ଡିଏ କଂଗ୍ରେସ ଏଆଇୟୁଡିଏଫ୍ ସିପିଆଇଏମ୍ ଓ ଅନ୍ୟ ଦଳର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଖବର ଅନୁସାରେ ଦିବେଶ୍ ସେହରା ତାଙ୍କ ସ୍ଥାନରେ ନୂଆ ଜିଲ୍ଲା ମାଜିଷ୍ଟ୍ରେଟ୍ ହୋଇଛନ୍ତି ହୋମ୍ ଟିଏମ୍ସି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତୃଣମୂଳ କଂଗ୍ରେସ ଏମ୍ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ନରୁଲାଙ୍କୁ ଆକି କାରଣ ଦର୍ଶାଅ ନୋଟିସ୍ କାରି କରିଛି ସେ ପାନ୍ କାର୍ଡ଼ ଓ ପ୍ରବାସୀ ଭାରତୀୟ ନାଗରିକତ୍ୱ ପାଇବାପାଇଁ ନକଲି ଦସ୍ତାବିଜ୍ ଦାଖଲ କରିଥିଲେ ତାଙ୍କର ଆବେଦନରେ ସେ କାହିଁକି ତଥ୍ୟ ଗୋପନୀୟ ରଖିଥିଲେ ସେ ସଂକ୍ରାନ୍ତରେ ସ୍ୱଷ୍ଟୀକରଣ ଦେବାକୁ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି

ଇଣ୍ଡିଆ ପାକିସ୍ତାନ ପାକିସ୍ତାନରେ ବନ୍ଦୀ ଅବସ୍ଥାରେ ଥିବା ଭାରତୀୟ ନାଗରିକମାନଙ୍କର ଦଶ୍ଚର ଅବଧି ଶେଷ ହୋଇଯିବା ଓ ସେମାନଙ୍କର ନାଗରିକତ୍ୱ ପ୍ରମାଣିତ ହୋଇସାରିଥିବା ସତ୍ତ୍ୱେ ସେମାନଙ୍କୁ ଜେଲ୍ରୁ ଖଲାସ କରି ପ୍ରତ୍ୟର୍ପଣ କରାଯାଉ ନ ଥିବାରୁ ଭାରତ ଏହା ଉପରେ ଘୋର ଉଦ୍ବେଗ ପ୍ରକାଶ କରିଛି

ଭାରତ ସରକାର ପାକିସ୍ତାନକୁ ପଠାଇଥିବା ଅନୁରୋଧ ପତ୍ରରେ କହିଛନ୍ତି ପାକିସ୍ତାନ ଜେଲ୍ରେ ଥିବା ଭାରତୀୟ ମହ୍ୟଜୀବୀ ଓ ବନ୍ଦୀମାନଙ୍କ ପାଖକ୍ ଭାରତୀୟ ଦ୍ୱତାବାସ କର୍ମଚାରୀମାନଙ୍କୁ ପଠାଇବାରେ ଅହେତ୍ରକ ବିଳମ୍ୟ ଘଟ୍ଟିଛି

ସରକାରୀ ଗଣମାଧ୍ୟମରେ ପ୍ରକାଶ ଖବରରୁ ଜଣାପଡ଼ିଛି ଶ୍ରୀ ବୌଟେଫ୍ଲିକା ରାଷ୍ଟ୍ରପତି ପଦର୍ ଇସ୍ତଫା ଦେଇଥିବା ସେ ସମ୍ଭିଧାନ ପରିଷଦକ୍ତ ସରକାରୀ ଭାବେ ଜଣାଇଛନ୍ତି

ପ୍ରଶି ଶାସନରେ ରହିବା ପାଇଁ ନିଷ୍ପଭି ନେବା ପରେ ତାଙ୍କୁ ଗାଦିଚ୍ୟତ କରିବା ଲାଗି ଚାପ ବୃଦ୍ଧି ପାଇଥିଲା

ଆର୍ଏସ୍ଏସ୍ କର୍ମୀ ବିବେକ ଚମ୍ପାନେର୍କର ଗତ ସପ୍ତାହରେ ଏ ସମ୍ପର୍କରେ ଏକ ଦେୱାନୀ ମାନହାନି ମୋକଦ୍ଦମା ଦାୟର୍ କରିଥିଲେ ସିଭିଲ୍ ଜଜ୍ ଜେଏସ୍ ଭାଟିଆ ଶ୍ରୀ ଗାନ୍ଧି ଏବଂ ଶ୍ରୀ ୟେଚୁରୀଙ୍କୁ କୋର୍ଟରେ ହାଜର ହେବାପାଇଁ ସମନ୍ କାରି କରିଛନ୍ତି